ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ତଦାରଖ କରୁଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ମ୍ରକାବିଲା ଦିଗରେ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମର ତଦାରଖ କର୍ରଛନ୍ତି ଗଣମାଧ୍ୟମକୁ ସ୍ବଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରୋଗ ସଂକ୍ରମଣର ମ୍ରକାବିଲା କ୍ଷେତ୍ରରେ ପ୍ରତ୍ୟେକ ଦିନ ନିଆଯାଉଥିବା ପଦକ୍ଷେପଗ୍ରଡ଼ିକର ତଦାରଖ କର୍ତ୍ଥନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନେଇ ସମସ୍ତ ପ୍ରୟାସ କରାଯାଉଥିବା ଶ୍ରୀ ଜାବ୍ଡେକର କହିଛନ୍ତି କରୋନା ସଂକ୍ରମଣର ଶିକାର ହୋଇଥିବା ଲୋକମାନଙ୍କୁ ପୂଥକ୍ ଭାବରେ ରଖି ସେମାନଙ୍କର ଚିକିହା କରିବା ଲାଗି ଦେଶବ୍ୟାପୀ ସ୍ୱତନ୍ତ୍ର ୱାର୍ଡ଼ ପ୍ରସ୍ତୁତ କରାଯାଉଛି

ପିଏମ୍ଓ କରୋନା ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏକ ସର୍ବଭାରତୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ବୈଠକର ନିଷ୍କଭି ଅନୁଯାୟୀ ସଂକ୍ରମଣର ପରୀକ୍ଷା ପୃଥକୀକରଣ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପର୍ଯ୍ୟବେକ୍ଷଣ ସୁବିଧା ଉପଲହ୍ଧ କରାଯିବ ସ୍ୱରାଷ୍ଟ୍ର ବ୍ୟାପାର ପ୍ରତିରକ୍ଷା ରେଳବାଇ ଓ ଶ୍ରମ ମନ୍ତ୍ରଣାଳୟ ନିଜ ନିଜ ହସ୍କିଟାଲ୍ ସୁବିଧା ମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ସହଯୋଗ କରିବେ ପ୍ରସ୍ତୁତି ସ୍ତରକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତ ଆନ୍ତର୍ଜାତିକ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଥର୍ମାଲ୍ ଉପକରଣ ମାଧ୍ୟମରେ ଯାଞ୍ଚ ବ୍ୟବସ୍ଥା ଉପଲହ୍ଧ ହେବ ଏହାଛଡ଼ା ପର୍ଯ୍ୟଟକମାନେ କେଉଁ କେଉଁ ଦେଶ ଗସ୍ତ କରିଛନ୍ତି ଏବଂ କେଉଁ ଦେଶର ଯାତ୍ରା ସାରି ଫେରୁଛନ୍ତି ସେ ସମ୍ପର୍କରେ ସ୍ଟଚନା ଦେବା ବାଧ୍ୟତାମୂଳକ ହେବ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମନ୍ୱିତ ତନଖୀ ଫାଟକ ସବୁରେ ଯାଞ୍ଚ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କିଲ୍ଲ ପ୍ରଶାସନ ଅଧିକାରୀଙ୍କ ସମେତ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୃ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ଆର୍ଏସ୍ କରୋନା ଭାଇରସ୍ କରୋନା ରୋଗ ସମ୍ପର୍କରେ ସଦ୍ୟତମ ସ୍ୱଚନା ଓ ତଥ୍ୟ ହାସଲ କରିବାପାଇଁ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହିତ ନିରନ୍ତର ଯୋଗାଯୋଗରେ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି

ଇରାନ୍ଠାରେ ଅଟକି ରହିଥିବା ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସରକାର ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଥିବା ସେ କହିଛନ୍ତି ହେଲ୍ଥ୍ ସ୍କୁଲ୍ ଆଡ୍ଭାଇଜରି କରୋନା ଭୂତାଣୁ ବ୍ୟାପୁଥିବା ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ପରାମର୍ଶବଳୀ ଜାରି କରାଯାଇଛି ଏହି ପରାମର୍ଶବଳୀ ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗୋଟିଏ ସ୍ଥାନରେ ଏକାଠି ହେବା ନେଇ ବାରଣ କରାଯାଇଛି

ଜ୍ୱର ଥଣ୍ଡା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଭଳି ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷକମାନେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି ରୋଗର ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପରାମର୍ଶ ବିନା ପିଲାମାନଙ୍କୁ ସ୍କୁଲକୁ ନ ଛାଡ଼ିବା ପାଇଁ ଅଭିଭାବକମାନଙ୍କୁ କୁହାଯାଇଛି ବୋଲି ମନ୍ତଶାଳୟ ପକ୍ଷରୁ କୁହାଯାଇଛି ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ମାସ୍କ ପିନ୍ଧି ଆସିବା ସହ ହସ୍ତ ପରିଚ୍ଚନ୍ନତା ସାମଗ୍ରୀ ସାଙ୍ଗରେ ଆଣିବା ପାଇଁ ସିବିଏସ୍ଇ ପକ୍ଷରୁ କୁହାଯାଇଛି କରୋନା ଭୂତାଣୁ ବ୍ୟାପୁଥିବା ଦୃଷ୍ଟିରୁ ପରୀକ୍ଷାର୍ଥୀ ଓ ସେମାନଙ୍କର ପିତାମାତାମାନଙ୍କର ଉଦ୍ବେଗକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସିବିଏସ୍ଇ କହିଛି ଆଇଆର୍ଡିଏଆଇ କରୋନା ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ କର୍ତ୍ତ୍ୱପକ୍ଷ ସମସ୍ତ ବୀମା କମ୍ପାନୀକୁ ସେମାନଙ୍କ ବୀମାଧାରୀ କରୋନା ରୋଗୀଙ୍କୁ ସୁରୁଖୁରୁରେ ଓ ଖୁବ୍ ଶୀଘ୍ର ବୀମା ରାଶି ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରି କର୍ତ୍ତ୍ୱପକ୍ଷ ବୀମା କମ୍ପାନୀମାନଙ୍କୁ କରୋନା ରୋଗ ଚିକିତ୍ସା ପାଇଁ ଖର୍ଚ୍ଚ ଓ ନୀତି ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି କରୋନା ୱାର୍ଲଡ୍ ବିଭିନ୍ନ ଦେଶରେ କରୋନା ସଂକ୍ରମଣଜନିତ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଇଟାଲୀ ଇରାନ୍ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ନୃତନ ସଂକ୍ରମଣ ଘଟଣା ସମ୍ପର୍କରେ ସୂଚନା ମିଳିଛି

ଇରାନ୍ରେ ଏଥିପାଇଁ ଆସନ୍ତାକାଲି ହେବାକୁ ଥିବା ସମ୍ବହ ପ୍ରାର୍ଥନାକୁ ବାତିଲ୍ କରିଦିଆଯାଇଛି